ଏହା ଦେଶର ଯ୍ରଗଯ୍ରଗର ପରମ୍ପରାକୁ ମଜବୃତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଭାରତରେ ନିର୍ମିତ ଖେଳଶାଗୁଡ଼ିକରେ ବ୍ୟବହୃତ ରଙ୍ଗଗୁଡ଼ିକ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ ପରିବେଶ ପାଇଁ ଉପଯୋଗୀ ହେଉଥିବା ଓ ମନଲୋଭା ହେବା ଭଳି ଖେଳଣାମାନ ନିର୍ମାଣ କରିବାକୁ ସେ ଖେଳଣା ନିର୍ମାଣକାରୀମାନଙ୍କୁ ଅନୁରୋଧ କରିଛନ୍ତି ସେଗୁଡ଼ିକର ଯେଭଳି ପୁନଃ ବ୍ୟବହାର କରାଯାଇ ପାରିବସେଥିପାଇଁ ସେଗୁଡ଼ିକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ପ୍ରଥମ ଟୟେ ଫେୟାର ଏକ ବ୍ୟବସାୟିକ କିମ୍ବା ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ ଏହା ଦେଶରେ ଆମର ପରମ୍ପରା ଓ କ୍ରୀଡ଼ାକୁ ଉସାହିତ କରିବ

ସଭ୍ୟତା ସମୟର ଖେଳଶାଗୁଡ଼ିକ ଉପରେ ଦେଶରେ ଅନେକ ଗବେଷଣା କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଭାରତରୁ ପ୍ରଥମେ ଆରମ୍ଭ ହୋଇଥିବା ଚେସ୍ ଖେଳ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ସେ କହିଛନ୍ତି ଖେଳଣା ଶିଳ୍ପର ଯଥେଷ୍ଟ ସାମର୍ଥ୍ୟ ରହିଛି ଓ ଏହି ସାମର୍ଥ୍ୟକୁ ଉଜ୍ଜୀବିତ କରିବା ଆତ୍ମନିର୍ଭର ଭାରତ ଅଭିଯାନର ମୂଳ ଲକ୍ଷ୍ୟ ଶ୍ରୀ ମୋଦୀ କହିଛନ୍ତି ଚେସ୍ ଖେଳ ଭାରତରେ ଚତୁରଙ୍ଗା ଓ କିଛି ସ୍ଥାନରେ ଚଦୁରଙ୍ଗା ଭାବେ ଖେଳାଯାଉଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଖେଳାଣାଗୁଡ଼ିକ କେବଳ ମନୋରଞ୍ଜନ କରୁନଥିଲା ଏଗୁଡ଼ିକ ମଧ୍ୟରେ ବହୁ ବୈଜ୍ଞାନିକ ସୂତ୍ର ଲୁକ୍କାୟିତ ହୋଇ ରହିଛି ନଟୁ ଖେଳ ମାଧ୍ୟାକର୍ଷଣ ଶକ୍ତି ଓ ଗୁଲେଲ ଖେଳ କାଇନେଟିକ୍ ଏନର୍ଜି ବିଷୟରେ ଆମକୁ ଶିକ୍ଷା ଦେଇଥାଏ ଖେଳଶାଗୁଡ଼ିକୁରୁ ପିଲାମାନେ ଅନେକ କିଛି ଶିଖୁଥିବାରୁ ପିତାମାତାମାନେ ପିଲାମାନଙ୍କ ସହ ଖେଳରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି

କ୍ୟାବିନେଟ୍ ସେକ୍ରେଟାରୀ ଷ୍ଟେଟସ୍ ଦେଶର କିଛି ଭାଗରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା କୋବିଡ୍ ସମ୍ବନ୍ଧୀୟ ନିୟମାବଳୀ ଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୂଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ କହିଛନ୍ତି ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ରାଜ୍ୟ ସରକାରମାନେ ଅଧିକ ଧ୍ୟାନ ଦେବାକୁ ସେ କହିଛନ୍ତି ଏହା ନ ହେଲେ କୋବିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଗତବର୍ଷର ସମସ୍ତ ପରିଶ୍ରମ ବିଫଳ ହୋଇଯିବ ବୋଲି କ୍ୟାବିନେଟ୍ ସଚିବ କହିଛନ୍ତି ଆଜ୍ଚିର ଏକ ସମୀକ୍ଷା ବୈଠକରେ ସେହି ରାଜ୍ୟଗୁଡ଼ିକୁ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବା ଓ ସଂକ୍ରମଣ ବ୍ୟାପିବାକୁ ନ ଦେବା ଲାଗି ସତର୍କତା ଜାରି କରାଯାଇଥିଲା ଫଳପ୍ରଦ ନମୁନା ପରୀକ୍ଷା ସଂକ୍ରମଣ ଚିହ୍ନଟ ଏବଂ ସଂକ୍ରମିତମାନଙ୍କୁ ତୁରନ୍ତ ପୃଥକ କରି ରଖିବା ପ୍ରତି ଏଥିରେ ଗୁରୁତ୍ୱାରୋପ କରାଯାଇଛି ଯେଉଁମାନେ କୋବିଡ୍ ନିୟମାବଳୀ ଭଙ୍ଗ କରିବେ ସେମାନଙ୍କୁ ଅଧିକ ଜୋରିମାନା ଦେବା ଓ ଚାଲାଣ କଟାଯିବା ବିଷୟରେ କ୍ୟାବିନେଟ୍ ସଚିବ ଜଣାଇଛନ୍ତି ହୋମ୍ ସେକ୍ରେଟାରୀ ଷ୍ଟେଟସ୍ ସ୍ୱରାଷ୍ଟ ସଚିବ ଅଜୟ ଭାଲା କୋବିଡର ମ୍ରକାବିଲାରେ ଅଧିକ ସତର୍କ ରହିବା ଓ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳକ୍ତ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଦେଶରେ ନୂଆ ସଂକ୍ରମିତମାନଙ୍କ ସଂଖ୍ୟା ଓ ଚିକିିିିିତ ହେଉଥିବା ସଂକ୍ମିତମାନଙ୍କ ସଂଖ୍ୟା ହାସ ପାଇବାରେ ଲାଗିଛି କିନ୍ତୁ ଏହା ସତ୍ତ୍ୱେ ଆମକୁ ପର୍ଯ୍ୟବେକ୍ଷଣରେ କୋହଳତା ଆଶିବା ଉଚିତ ନୁହେଁ କଣ୍ଟେନମେଣ୍ଟ କ୍ଷୋନଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି କଣ୍ଟେନମେଣ୍ଟ କୋନଗୁଡ଼ିକରେ କୋବିଡ୍ କଟକଣାଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ସେ ନିବେଦନ କରିଛନ୍ତି

ମାମଲା ଗୁଡ଼ିକୁ ଦାଏର କରିବା ପୂର୍ବରୁ ବୁଝାମଣା ମାଧ୍ୟମରେ ସେଗୁଡ଼ିକର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ଉଭୟ ଦେୱାନୀ ଓ ଫୌଜଦାରୀ ମାମଲାରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ପ୍ରଧାନ ବିଚାରପତି କହିଛନ୍ତି ପାଟନା ହାଇକୋର୍ଟର ନୂଆ ଶତବାର୍ଷିକୀ ଅଟ୍ଟାଳିକାକୁ ଉଦ୍ଘାଟନ କରି ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି ମାଲି ମକୋଦ୍ଦମା କରାଯାଇ ପାରିବ ଓ ସେଗୁଡ଼ିକର ସମାଧାନ ମଧ୍ୟ ହୋଇପାରିବ କିନ୍ତୁ ତାହା ପୂର୍ବରୁ ବୁଝାମଣା ମାଧ୍ୟମରେ ବିବାଦ ଗୁଡ଼ିକର ସମାଧାନ କରିବାକୁ ପ୍ରୟାସ କରାଯିବା ଉଚିତ୍ ଏହାଦ୍ୱାରା ଦୁଇ ବିରୋଧୀ ପକ୍ଷ ମଧ୍ୟରେ ଉତ୍ତମ ବୁଝାମଣା ହୋଇପାରିବା ସହ କୋର୍ଟ୍ ଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ପ୍ରଧାନ ବିଚାରପତି କହିଛନ୍ତି ଲୋକମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ନ୍ୟାୟପାଳିକାରେ ବୈଷୟିକଜ୍ଞାନର ଅଧିକ ବ୍ୟବହାର କରାଯାଉଛି

ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ସେ ଦୃଷ୍ଟିରୁ ଆଜି ଓ ଆସନ୍ତାକାଲି ପାଇଁ ଦେଶରେ ପ୍ରତିଷେଧକ ଦେବା ବନ୍ଦ ରହିଛି

ସରକାରୀ ଡାକ୍ତରଖାନା ଗୁଡ଼ିକରେ ମାଗଣାରେ ପ୍ରତିଷେଧକ ଦିଆଯିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ପର୍ଯ୍ୟାୟରେ ଦେଶରେ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ବୃଦ୍ଧି ପାଇବ ପ୍ରତିଷେଧକ ନେବାକୁ ଥିବା ଲୋକମାନେ ଫଟୋ ଥିବା ପରିଚୟପତ୍ର ଓ ଅନ୍ୟ ରୋଗରେ ପିଡ଼ିତ ଥିବା ସାର୍ଟିଫିକେଟ୍ ଦାଖଲ କରିବେ ଜଣେ ପଞ୍ଜିକୃତ ଡାକ୍ତର ଅନ୍ୟ ରୋଗରେ ପିଡ଼ିତ ଥିବା ସାର୍ଟିଫିକେଟ୍ ଦେଇ ପାରିବେ ଲୋକମାନେ ବିଭିନ୍ନ ଆଇଟି ଆପ୍ରିକେସନ୍ ଓ ଆରୋଗ୍ୟ ସେତ୍ ଆପ୍ ମାଧ୍ୟମରେ ପ୍ରତିଷେଧକ ନେବା ପାଇଁ ନିଜକୁ ପଞ୍ଜିକୃତ କରିପାରିବେ ସେମାନେ ଯେଉଁଠାରେ ପ୍ରତିଷେଧକ ନେବାକୁ ଚାହିଁବେ ତାହା ସେମାନଙ୍କୁ ଜଣାଇବାକୁ ହେବ ବେସରକାରୀ ଟିକାକରଣ କେନ୍ଦ୍ର ଗୁଡ଼ିକରେ ପ୍ରତିଷେଧକ ଦେବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରଖାଯିବାକୁ ବାଧ୍ୟତାମୂଳକ କରାଯାଇଛି

ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ସ୍କେଚ୍ଛାସେବୀ ଓ ଚିକିତ୍ସା କ୍ଷେତ୍ର ପେଶାଦାରମାନେ ରହିଛନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ପ୍ରଥମ ବ୍ୟାଚ୍ର ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ କଣାଇ ମନ୍ତ୍ରୀ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି